ବିଭିନ୍ନ ରାଜନୈତିକ ଦଳର ତ୍କୁଙ୍ଗ ନେତାଗଣ ନିଜନିକ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦଳ ବିଜେପି ଓ ଏନ୍ଡିଏ ମେଣ୍ଟ ପକ୍ଷରୁ ପ୍ରଚାରର ମଙ୍ଗ ଧରିଛନ୍ତି ଗତକାଲି ସେ ଉଉରପ୍ରଦେଶର ଆମ୍ରୋହା ସାହାରନ୍ପୁର ଏବଂ ଉତ୍ତରାଖଣ୍ଡର ଡେରାଡୁନ୍ଠାରେ ବିଭିନ୍ନ ଜନସମାବେଶରେ ଉଦ୍ବୋଧନ ଦେଇଥିଲେ ଏହି ଅବସରରେ ସେ କଂଗ୍ରେସ ସମାଜବାଦୀ ପାର୍ଟି ଓ ବହୁଜନ ସମାଜପାର୍ଟିକୁ ସମାଲୋଚନା କରିବା ସହ କେନ୍ଦ୍ରରେ ଏକ ସୁଦୂଢ଼ ଓ ନିଷ୍ପଭି ନେଇପାର୍ଥିବା ସରକାର ଗଠନ କରିବା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ

ସ୍କୁଟିନି ତୂତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଦାଖଲ ହୋଇଥିବା ମନୋନୟନପତ୍ରଗୁଡ଼ିକର ଯାଞ୍ଚ କାର୍ଯ୍ୟ ଗତକାଲି କରାଯାଇଥିଲା ଏହି ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ସୋମବାର ଧାର୍ଯ୍ୟ ହୋଇଛି

ଇସି ଆଡଭାଇଜରୀ ରାଜନୈତିକ ପ୍ରଚାର କାର୍ଯ୍ୟରେ ପ୍ରତିରକ୍ଷା ବାହିନୀକୁ ବ୍ୟବହାର ନ କରିବାକୁ ନିର୍ବାଚନ କମିଶନ ସମସ୍ତ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନଙ୍କୁ ସତର୍କ କରାଇଦେଇଛନ୍ତି ଲୋକସଭା ନିର୍ବାଚନ ସମୟରେ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ ନ କରିବା ଉଦ୍ଦେଶ୍ୟରେ ନିର୍ବାଚନ କମିଶନ ସବୁ ରାଜନୈତିକ ଦଳର ସଭାପତିଙ୍କୁ ଏକ ନିର୍ଦ୍ଦେଶନାମା କ୍ୱାରି କରିଛନ୍ତି ପ୍ରଚାର ବେଳେ ଜାତି ଏବଂ ସାଂପ୍ରଦାୟିକ ଭାବନାକୁ ଆଘାତ କଲାଭଳି କୌଣସି କାର୍ଯ୍ୟ ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ଇସି ନୀତି ଆୟୋଗ ନିର୍ବାଚନ ଇସ୍ତାହାରରେ କଂଗ୍ରେସ ପକ୍ଷରୁ ଘୋଷିତ ସର୍ବନିମ୍ନ ଆୟ ଯୋଜନା ସଂପର୍କରେ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ମନ୍ତବ୍ୟ ନେଇ ନିର୍ବାଚନ କମିଶନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏକ ନିର୍ଦ୍ଦେଶରେ କମିଶନ କହିଛନ୍ତି ଯେ ଏଭଳି ମନ୍ତବ୍ୟ ଆଦର୍ଶ ଆଚରଣବିଧିର ଉଲ୍ଲ୍ଲଂଘନ କରୁଛି ଭବିଷ୍ୟତରେ ଏ ନେଇ ସତର୍କ ରହିବାକୁ କମିଶନ ଶ୍ରୀ କୁମାରଙ୍କୁ ସତର୍କ କରାଇ ଦେଇଛନ୍ତି

ଗତକାଲି ରାତିରେ ପ୍ରକାଶିତ ଏକ ନିର୍ଦ୍ଦେଶନାମାରେ କମିଶନଙ୍କ ପକ୍ଷରୁ ଶର୍ମାଙ୍କ ଜାଗାରେ ରାଜ୍ୟର ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ପାହ୍ୟାର ଜଣେ ଅଧିକାରୀ ଡକ୍ଟର ରାଜେଶ କୁମାରଙ୍କୁ ନୂଆ କଲକାତା ପୁଲିସ୍ କମିଶନର ଭାବେ ନିଯୁକ୍ତି ଦିଆଯାଇଛି ସେ ରାଜ୍ୟ ପ୍ରଦୃଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ଥିଲେ ଏହାଛଡ଼ା ବିଧାନନଗରର ପୁଲିସ୍ କମିଶନର ଜ୍ଞାନବନ୍ତ ସିଂଙ୍କୁ ତାଙ୍କ ପଦରୁ ହଟାଯାଇ ନଟରାଜନ୍ କୁମାର ବାବୁଙ୍କୁ ନୂଆ କମିଶନର ଭାବେ ନିଯୁକ୍ତ କରାଯାଇଛି ଏଥିସହିତ ଡାଇମଣ୍ଡ ହାର୍ବର ଓ ବୀରଭୂମ ଜିଲ୍ଲାର ଦୁଇ ଏସ୍ପିଙ୍କୁ ସେମାନଙ୍କ ଦାୟିତ୍ୱରୁ ହଟାଇ ଦିଆଯାଇଛି ଏପି ଚିଫ୍ ସେକ୍ରେଟାରୀ ନିର୍ବାଚନ ଆୟୋଗ ଆନ୍ଧ୍ରପ୍ରଦେଶର ମୁଖ୍ୟସଚିବ ଅନୀଲ ଚନ୍ଦ୍ର ପୋନେଥାଙ୍କୁ ହଟାଇ ତାଙ୍କ ଜାଗାରେ ଏଲ୍ଭି ସୁବ୍ରମଣ୍ୟମଙ୍କୁ ଅବସ୍ଥାପିତ କରିଛନ୍ତି ଏ ନେଇ କମିଶନ ମଧ୍ୟ ଆନ୍ଧ୍ରପ୍ରଦେଶର ସରକାରଙ୍କୁ ଗତକାଲି ଅବଗତ କରିଛନ୍ତି ସୂଚନାଯୋଗ୍ୟ ଯେ ଶ୍ରୀ ପୁନେଥାଙ୍କୁ ନିର୍ବାଚନ କମିଶନ ଅଶନିର୍ବାଚନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭିପି ଯୋଗ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡୁ କହିଛନ୍ତି ଯେ ସମଗ୍ର ବିଶ୍ୱରେ ଯୋଗ କ୍ରମଶଃ ଲୋକପ୍ରିୟ ହେଉଛି ଏହା ଦ୍ୱାରା ମାନସିକ ଚାପ ହ୍ରାସ ପାଇବା ସହ ଅନେକ ଗୁରୁତର ବ୍ୟାଧି ଉପଶମ ହେଉଥିବାରୁ ଏଥିପ୍ରତି ଲୋକଙ୍କର ଆଗ୍ରହ ବଢୁଛି ଉପରାଷ୍ଟ୍ରପତି କହିଛନ୍ତି ଏବେ କେତେକ ଅଣସଂକ୍ରାମକ ବ୍ୟାଧିର ପ୍ରଭାବ ବଢ଼ିବା ଦ୍ୱାରା ଏହା ଲୋକଜୀବନକୁ ବିଶେଷଭାବେ ପ୍ରଭାବିତ କରୁଛି ଶାରୀରିକ ଶ୍ରମ କରୁନଥିବା ଲୋକମାନେ ଏହି ବ୍ୟାଧିରେ ଅଧିକ ଆକ୍ରାନ୍ତ ହେଉଥିବାରୁ ଚିକିତ୍ସା ବିଜ୍ଞାନ ଏହାର ପ୍ରତିକାର ପାଇଁ ଆଗେଇ ଆସିବାକୁ ସେ ଆହ୍ପାନ ଦେଇଛନ୍ତି ଗତକାଲି ଲକ୍ଷ୍ନୌସ୍ଥିତ ସଂଜୟ ଗାନ୍ଧୀ ପୋଷ୍ଟ୍ ଗ୍ରାଜୁଏଟ୍ ମେଡ଼ିକାଲ ସାଇନ୍ନ ପ୍ରତିଷ୍ଠାନର ହୃଦ୍ରୋଗ ବିଭାଗ ପକ୍ଷରୁ ଆୟୋଜିତ ଏକ ଜାତୀୟ ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ଉପରାଷ୍ଟ୍ରପତି ଏହା କହିଛନ୍ତି ମାଳଦୀପ ପୋଲ୍ ମାଳଦୀପରେ ଆଜି ପାର୍ଲାମେଣ୍ଟ ନିର୍ବାଚନ ଅନୁଷ୍ଠିତ ହେଉଛି

ମତଦାନ ସରିବା ପରେ ଗଣତି କାର୍ଯ୍ୟ ଆରମ୍ଭ ହେବ ଏବଂ ଆସନ୍ତାକାଲି ପ୍ରାରମ୍ଭିକ ଫଳାଫଳ ମିଳିଯିବ ବୋଲି ଆଶା କରାଯାଉଛି

ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନସିଦ୍ ଓ ବାଚସ୍କତି କାସିମ୍ ଇବ୍ରାହିମ୍

ଡବୁବି ମାଲ୍ପାସ୍ ଆମେରିକୀୟ ଅର୍ଥ ବିଭାଗର ବରିଷ୍ଣ ଅଧିକାରୀ ଡେଭିଡ୍ ମାଲ୍ ପାସ୍ ବିଶ୍ୱବ୍ୟାଙ୍କର ନୂଆ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି

ସେ ହେବେ ବିଶ୍ୱବ୍ୟାଙ୍କର ତ୍ରୟୋଦଶ ଅଧ୍ୟକ୍ଷ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡୁ ଏହି ଅବସରରେ କନସାଧାରଣଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି

ସେ ବେଆଇନ ଅର୍ଥ କାରବାରରେ ଜାକିରକୁ ସାହାଯ୍ୟ ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା ଅବଦୁଲ ସାଠକ୍ ଜଣେ ଅଳଙ୍କାର ବ୍ୟବସାୟୀ

ଗତମାସରେ ତାକୁ ବେଆଇନ ଅର୍ଥ କାରବାର ଅଭିଯୋଗରେ ଗିରଫ କରାଯାଇଥିଲା ମୁମ୍ଘାଇ ବେଲ୍ ଗତମାସରେ ମୁମ୍ୟାଇର ଛତ୍ରପତି ଶିବାଜୀ ରେଳ ଷ୍ଟେସନ୍ ନିକଟରେ ଘଟିଥିବା ଫୁଟ୍ ଓଭରବ୍ରିଜ୍ ଧସିବା ଘଟଣାରେ ଗିରଫ ହୋଇଥିବା ନିର୍ମାଣ ସମୀକ୍ଷାକାରୀ ଯନ୍ତ୍ରୀଙ୍କ ଜାମିନ ଆବେଦନକୁ ମୁମ୍ଭାଇର ଏକ କୋର୍ଟ ଖାରଜ କରିଦେଇଛି

କଲକାତା ନାଇଟ୍ ରାଇଡର୍ସ ଦଳ ଶେଷ ଓଭର୍ର ପ୍ରଥମ ବଲ୍ରେ ବିଜୟଲକ୍ଷ୍ୟରେ ପହଞ୍ଚିଯାଇଥିଲା

କିନ୍ତୁ ଆନ୍ଦ୍ରେ ରସେଲ୍ଙ୍କ ଚମତ୍କାର ବ୍ୟାଟିଂ ବାଙ୍ଗାଲୋରଠାରୁ ମ୍ୟାଚ୍ ଛଡ଼ାଇ ନେଇଥିଲା

ଆସନ୍ତା ସୋମବାର ଦିନ ତୂତୀୟ ମ୍ୟାଚ୍ ଖେଳାଯିବ